ରାଜନାଥ ବର୍ଡ଼ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦେଶର ସୀମାରେଖା ଇତିହାସ ଲେଖିବା କାମ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି ଗତକାଲି ଭାରତୀୟ ଐତିହାସିକ ଗବେଷଣା ପରିଷଦ ନେହେରୁ ସ୍କାରକୀ ସଂଗ୍ରହାଳୟ ଓ ପାଠାଗାର ଅଭିଲେଖାଗାର ମହାନିର୍ଦ୍ଦେଶାଳୟ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବୈଦେଶିକ ମନ୍ତ୍ରଣାଳୟ ଓ ପ୍ରତିରକ୍ଷା ମନ୍ତ୍ରଣାଳୟର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ଗତକାଲି ବୈଠକବେଳେ ଦେଶର ସୀମାରେଖା ଇତିହାସ ଲେଖିବାପାଇଁ ନିଷ୍କଭି ନିଆଯାଇଥିଲା ସୀମାରେଖା ଆରମ୍ଭ ଓ ଶେଷ ସୀମାରେଖା ପରବର୍ତ୍ତନ ନିରାପତ୍ତା ବାହିନୀର ଭୂମିକା ସୀମାରେଖା ଅଞ୍ଚଳରେ ରହୁଥିବା ମ୍ମଳବାସିନ୍ଦା ସଂସ୍କୃତି ଓ ସେମାନଙ୍କର ସାମାଜିକ ଓ ଆର୍ଥନୀତିକ ଜୀବନ ସଂକ୍ରାନ୍ତ ଇତିହାସ ଲେଖାଯିବ ଦୁଇ ବର୍ଷ ଭିତରେ ଏହି ପ୍ରକଳ୍ପ ଶେଷ ହେବ ଶ୍ରୀ ସିଂହ କହିଛନ୍ତି ଦେଶବାସୀ ଓ ସରକାରୀ ଅଧିକାରୀମାନଙ୍କୁ ସୀମାରେଖା ସଂକ୍ରାନ୍ତରେ ଏହି ପୁସ୍ତକ ସବିଶେଷ ସ୍ଚନା ପ୍ରଦାନ କରିବାରେ ସହାୟକ ହେବ କ୍ଷଣ୍ୟଶଙ୍କର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଭାରତ ପାଇଁ ଜଣେ ମାତ୍ରେ ପଡ଼ୋଶୀ ରାଷ୍ଟ୍ର ପକ୍ଷରୁ ସ୍ୱତନ୍ତ୍ର ଆହ୍ୱାନ ରହିଛି ସେହି ପଡ଼ୋଶୀ ରାଷ୍ଟ୍ର ସୀମାପାରି ସନ୍ତାସବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ସ୍ୱାଭାବିକ ପଦକ୍ଷେପ ଗ୍ରହଣ ନ କରିବା ପର୍ଯ୍ୟନ୍ତ ଏହି ଆହ୍ୱାନ ସବୁବେଳପାଇଁ ରହିବ

କିନ୍ତୁ ସୀମାପାରି ସନ୍ତାସବାଦ ଏବଂ ପାକିସ୍ତାନ ସହ ପ୍ରଥମ କଥାବାର୍ତ୍ତାରେ ସନ୍ତାସବାଦ ପ୍ରସଙ୍ଗ ଉତ୍ଥାପନ କରାଯିବା ବିଷୟକୁ ଭାରତ ଗୁରୁତ୍ୱ ଦେଉଛି

ସେ କହିଛନ୍ତି ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳ ଭାରତର ବୋଲି ଆଭିମୁଖ୍ୟରେ କଦାପି କୌଣସି ପରିବର୍ତ୍ତନ ହେବ ନାହିଁ

କାରଣ କାଶ୍ମୀର ହେଉଛି ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଏହି ଆଭିମୁଖ୍ୟକୁ କେହି ହେଲେ ପରିବର୍ତ୍ତନ କରିପାରିବେ ନାହିଁ

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚକଣିଆ ସାୟିଧାନିକ ଖଣ୍ଡପୀଠ କହିଛନ୍ତି ଏହି ମାମଲାର ଶୁଣାଣି ବହୁତ ଆଗେଇ ଯାଇଥିବାରୁ ଦୈନନ୍ଦିନ ପ୍ରକ୍ରିୟା ଜାରି ରହିବ ଖଶ୍ଚପୀଠ କହିଛନ୍ତି ମଧ୍ୟସ୍ଥତା ଜରିଆରେ ଯଦି ପକ୍ଷମାନେ ଅଯୋଧ୍ୟା ମାମଲାର ମୀମାଂସା କରିବାକୁ ଚାହାନ୍ତି ତାହାହେଲେ ସେମାନେ ଏହା କରିପାରିବେ କୋର୍ଟ କହିଛନ୍ତି ପୂର୍ବତନ ବିଚାରପତି ଏଫ୍ଏମ୍ଆଇ କାଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ସଦସ୍ୟ ବିଶିଷ୍ଟ ମଧ୍ୟସ୍ଥତା କମିଟି ଆଗରେ ଉପସ୍ଥାପନାଗୁଡ଼ିକୁ ଗୁପ୍ତ ରଖାଯିବ

ଏକ ଘରୋଇ ଡଙ୍ଗାରେ ପର୍ଯ୍ୟଟକମାନେ ପାପିକୋଷ୍ଣା ପାହାଡ଼କୁ ବୁଲିବାପାଇଁ ନଦୀ ପାରହେଉଥିବାବେଳେ ସେହି ଦୁର୍ଘଟଣା ଘଟିଥିଲା ରବିବାର ଦିନ ନଦୀର ଜଳପତନ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଥିଲା ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ୍ମୋହନ ରେଡ୍ଜୀ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେକେ ନ୍ୟାସନାଲ୍ କନ୍ଫରେନ୍ସ ନ୍ୟାସ୍ନାଲ୍ କନ୍ଫରେନ୍ସ ସଭାପତି ତଥା ଜନ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ଫାରୁକ୍ ଅବଦୁଲ୍ଲାଙ୍କୁ ସାର୍ବଜନୀନ ନିରାପତ୍ତା ଆଇନ ଅଧୀନରେ ଗିରଫ କରାଯିବା ଘଟଣାକୁ ପାର୍ଟିର ରାଜ୍ୟଶାଖା ପକ୍ଷରୁ ଘୋର ନିନ୍ଦା କରାଯାଇଛି ଏଭଳି କାର୍ଯ୍ୟ ଦମନମୂଳକ ଗଣତାନ୍ତିକ ରାଜନୀତି ପ୍ରତି ଆକ୍ରମଣ ଏବଂ ବିଶ୍ୱର ସର୍ବବୃହତ୍ ଗଣତାନ୍ତିକ ରାଷ୍ଟ୍ରର ମୂଲ୍ୟବୋଧ ପ୍ରତି କୁଠାରଘାତ ବୋଲି ପାର୍ଟି ପକ୍ଷରୁ ବର୍ଷ୍ଣନା କରାଯାଇଛି ଜମ୍ମରେ ପାର୍ଟିର ବରିଷ୍ଣ ନେତାମାନେ ଏକ ବିବୃତ୍ତି ଜାରି କରି ଡକ୍ଟର ଅବୁଦୁଲ୍ଲାଙ୍କୁ ଗିରଫ କରି ସରକାର ନିଜର ହତାଶ ମନୋଭାବ ପ୍ରକାଶ କରିଛନ୍ତି ବୋଲି କହିଛନ୍ତି

କାଶ୍ମୀର କମ୍ମୁ ଓ ଲଦାଖ୍ ଡିଭିଜନ୍ର ଉପ କମିଶନର୍ ବୈଠକବେଳେ ରାଜ୍ୟର ମୁଖ୍ୟ ସଚିବ ବିଭିଆର୍ ସୁବ୍ରମଣ୍ୟମ୍ ଏହା ଘୋଷଣା କରିଛନ୍ତି ଏହି ନିର୍ବାଚନ ପାଇଁ ପ୍ରସ୍ତୁତି ବ୍ଲକ୍ସରୀୟ ଗ୍ରାମ୍ୟ କାର୍ଯ୍ୟକ୍ରମ ରୂପାୟନ ଆବଶ୍ୟକ ସାମଗ୍ରୀ ଉପଲହ୍ଧତା ଶୀତଦିନ ପାଇଁ ସମଗ୍ରୀ ମହଜୁଦ୍ ବଡ଼ ବଡ଼ ଉନ୍ନୟନ ପ୍ରକଳ୍ପଗୁଡ଼ିକର ସ୍ଥିତାବସ୍ଥା ଏବଂ ସେଓ ଅମଳ ସଂକ୍ରାନ୍ତରେ ମଧ୍ୟ ସମୀକ୍ଷା କରିଛନ୍ତି

ଇରାନ୍ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ତେଳଶିଳ୍ପ ଉପରେ ଆକ୍ରମଣ ପରେ ଦାଉଦି ଆରବ ଏହି ପଦକ୍ଷେପ ନେଇଛି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ସାଉଦି ଆରବ ଗସ୍ତରେ ଆସିବା କାର୍ଯ୍ୟକ୍ରମ ଦୂଷ୍ଟିରୁ ଅନ୍ତର୍ଜାତୀୟ ସାମୁଦ୍ରିକ ନିରାପତ୍ତା ମେଣ୍ଟରେ ସେହି ଦେଶ ଯୋଗ ଦେଇଛି ସାଉଦି ଆରବର ତେଳକ୍ଷେତ୍ର ଏବଂ ବିଶ୍ୱର ସର୍ବବୃହତ୍ ଅଶୋଧିତ ତୈଳ ପ୍ରକ୍ରିୟାକରଣ କାରଖାନା ଉପରେ ଗତ ଶନିବାର ଦିନ ଆକ୍ରମଣ କରାଯାଇଥିବା ଅସ୍ତ୍ରଶସ୍ତଗୁଡିକ ସଂକ୍ରାନ୍ତରେ ସେହି ଦେଶ ପୃଥକ୍ ଭାବେ ସୂଚନା ଦେବ ବୋଲି ସେ ଦେଶର ଅଧିକାରୀମାନେ କହିଛନ୍ତି ୟେମେନ୍ରେ ଇରାନ୍ ସମର୍ଥନକାରୀ ହାଉଥି ବିଦ୍ରୋହୀମାନେ ସେହି ଆକ୍ରମଣ କରିଥିବା ଦାବି କର୍ଥଲାବେଳେ ଆମେରିକା ଓ ସାଉଦି ଆରବ ଇରାନ୍ ନିଜେ ଏହି ଆକ୍ରମଣ କରିଛି ବୋଲି ସନ୍ଦେହ କର୍ ଛନ୍ତି ଅସ୍ପ ଆଇଏଏଫ୍ ଭାରତୀୟ ବିମାନ ବାହିନୀ ଓଡ଼ିଶା ଉପକ୍ୱଳରେ ଆକାଶର୍ ଆକାଶମାର୍ଗରେ ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ର 'ଅସ୍ତ୍ର'ର ସଫଳ ପରୀକ୍ଷଣ ହୋଇଛି

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କ୍ହାଯାଇଛି ଆକାଶମାର୍ଗରେ ଅସ୍ତ୍ର କ୍ଷେପଣାସ୍ତ ସଠିକ ଲକ୍ଷ୍ୟଭେଦ କରିଥିଲା ପରୀକ୍ଷଣ ସମୟରେ ରାଡାର୍ ଓ ଇଲେକ୍ଟ୍ରୋ ଅପ୍ଟିକାଲ୍ ଟ୍ରାକିଙ୍ଗ୍ ସେନ୍ସର୍ ମାଧ୍ୟମରେ ପରୀକ୍ଷଣକ୍ର ତଦାରଖ କରାଯାଇଥିଲା ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଙ୍ଗଠନ ଡିଆର୍ଡିଏ ପକ୍ଷରୁ ଏହି କ୍ଷେପଣାସ୍ତ ନିର୍ମାଣ କରାଯାଇଛି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍ଡିଓ ଓ ବିମାନ ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି ପାସ୍ୱାନ୍ ପ୍ଲାଷ୍ଟିକ୍ ଖାଉଟି ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶ୍ୱାନ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିବା ପାଇଁ ସଚେତନତା ସ୍ଥିଷ୍ଟି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି

ପ୍ଲାଷ୍ଟିକ୍ ବର୍ଜ୍ୟକୁ ପୋଡ଼ାଯାଉଥିବାରୁ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜୁଛି ମନ୍ତ୍ରଣାଳୟ ପକ୍ଷରୁ ପର୍ଯ୍ୟାୟକ୍ରମେ ପ୍ଲାଷ୍ଟିକ୍ ବ୍ୟବହାରକୁ ବନ୍ଦ କରାଯିବା ପାଇଁ ଉଦ୍ୟମ କରାଯାଉଥିବା ବେଳେ ଖାଦ୍ୟ ପ୍ରକ୍ରିୟାକରଣ ଶିଚ୍ଚରେ ଶତପ୍ରତିଶତ ଝୋଟର ଉପଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି ନୀତି ସିଇଓ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ କହିଛନ୍ତି କୁଷି ଓ ରପ୍ତାନୀ କ୍ଷେତ୍ରରେ ଆବଶ୍ୟକ ଡ଼ାଞ୍ଚାଗତ ସଂସ୍କାର ଅଣାଯାଇ ଅଭିବୃଦ୍ଧି ହାର ହାସଲ କରାଯାଇ ପାରିବ ମୁମ୍ବାଇଠାରେ ଏକ ଉତ୍ସବରେ ଉଦ୍ବୋଧନ ଦେଇ ଶ୍ରୀ କାନ୍ତ କହିଛନ୍ତି ଯେ ଦେଶର ଅର୍ଥନୀତିର ମୂଳଦୁଆ ବେଶ ଦୂଡ଼ ଏବଂ ବିଶ୍ୱରେ ଉପୁକ୍ତିଥିବା ମାନ୍ଦାବସ୍ଥା ସତ୍ତ୍ୱେ ଭାରତକୁ ଉଚ୍ଚ ଅଭିବୃଦ୍ଧି ହାର ହାସଲ କରାଇବା ନେଇ ସରକାର ଉଦ୍ୟମ କରୁଛନ୍ତି ଦେଶର ଘରୋଇ ଉଦ୍ୟୋଗଗୁଡ଼ିକ ବେଶ୍ ପ୍ରଭାବଶାଳୀ ଭାବେ କାର୍ଯ୍ୟ କରୁଥିବା ବେଳେ ଆବଶ୍ୟକ ସଂସ୍କାର ପ୍ରକ୍ରିୟା ପାଇଁ ସରକାରଙ୍କ ପ୍ରତିଶ୍ରତିବଦ୍ଧତା ଉସାହଜନକ ବୋଲି ସେ କହିଛନ୍ତି

ଶାସକ ଆୱାମି ଲିଗ୍ ସାଧାରଣ ସମ୍ପାଦକ ତଥା ସଡ଼କ ପରିବହନ ଓ ସେତ୍ର ବିଭାଗ ମନ୍ତ୍ରୀ ଓବେଇଦୁଲ୍ କାଦର୍ ଗତକାଲି ଡାକାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦେଶର ଯେକୌଣସି ଅଞ୍ଚଳରେ ହେଉଥିବା ଦୁର୍ନୀତି ସଂକ୍ରାନ୍ତରେ ଖବର ଦେବାପାଇଁ ଗୁଇନ୍ଦା ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ଏହି ସ୍ବଚନା ଆଧାରରେ ଦେଶରୁ ଦୁର୍ନୀତି ମୂଳୋତ୍ପାଟନ କରିବାପାଇଁ ସରକାର ଅଭିଯାନ ଆରମ୍ଭ କରିବେ ସେ କହିଛନ୍ତି ଯଦି ଆବଶ୍ୟକତା ପଡ଼େ ତେବେ ପାର୍ଟି ଭିତରେ ମଧ୍ୟ ଏହି ଅଭିଯାନ ଆରମ୍ଭ କରାଯିବ ପାର୍ଟି ଭିତରୁ ଦୁର୍ନୀତି ଓ ମନ୍ଦ କାର୍ଯ୍ୟ ମ୍ରଳୋତ୍ପାଟନ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ଶ୍ରୀ କାଦର୍ କହିଛନ୍ତି ଦୁର୍ନୀତିକୁ କଦାପି ସହ୍ୟ କରାଯିବ ନାହିଁ ଏବଂ ଦୁର୍ନୀତି କରିଥିବା ବ୍ୟକ୍ତିଙ୍କୁ କଦାପି କ୍ଷମା ଦିଆଯିବ ନାହିଁ

ରାଷ୍ଟ୍ରପତି ଅଶ୍ରପ୍ ଘନିଙ୍କର ଏକ ନିର୍ବାଚନ ର୍ୟାଲିରେ ପ୍ରଥମ ବିସ୍ଫୋରଣ ହୋଇଥିଲାବେଳେ ରାଜଧାନୀ କାବୁଲ୍ରେ ଦ୍ୱିତୀୟ ବିସ୍ଫୋରଣ ହୋଇଥିଲା ଜଣେ ଆତ୍ମଘାତୀ ମୋଟର୍ ସାଇକେଲ୍ରେ ଶ୍ରୀ ଘନିଙ୍କ ପ୍ରଚାର ସଭା ଭିତରକୁ ପ୍ରବେଶ କରି ନିଜ ଦେହରେ ଖଞ୍ଜିଥିବା ବୋମାକୁ ବିସ୍ଫୋରଣ କରିଥିଲା ରାଷ୍ଟ୍ରପତି ନିରାପଦ ଓ ଅକ୍ଷତ ଥିବାର ଜଣାପଡ଼ିଛି ଏହି ଆକ୍ରମଣର କେଇ ଘଣ୍ଟା ପରେ ପ୍ରତିରକ୍ଷା ମନ୍ତ୍ରଶାଳୟ ଆମେରିକା ଦୃତାବାସ ଓ ନାଟୋ ସଦର କାର୍ଯ୍ୟାଳୟ ଥିବା କାବୁଲ୍ର ଗ୍ରୀନ୍ଜୋନ୍ ନିକଟରେ ଦ୍ୱିତୀୟ ବିସ୍ଫୋରଣ ହୋଇଥିଲା